ଏହି ଗସ୍ତ ସମୟରେ ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଦେବେ

ପିଏମ୍ ବାରାଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ବାରାଣସୀ ଓ ଗାଜିପୁର ଗସ୍ତରେ ଅଛନ୍ତି ରାଜ୍ୟର ପୂର୍ବାଞ୍ଚଳ ଭାବେ ପରିଚିତ ଏହି ଅଞ୍ଚଳର ବିଶିଷ୍ଟ ବରପୁତ୍ର ମହାରାଜା ସୁହେଲ୍ ଦେବଙ୍କ ସ୍ମୁତିରେ ସେ ଏକ ସ୍ମାରକ ଡାକଟିକଟ ଗାଜିପୁରଠାରେ ଉନ୍ମୋଚନ କରିଛନ୍ତି ଏହା ପରେ ସେ ସେଠାରେ ଏକ ମେଡ଼ିକାଲ କଲେଜର ଭିଉିପ୍ରସ୍ତର ସ୍ଥାପନ କରିବା ସହ ସାଧାରଣ ସଭାରେ ଉଦ୍ବୋଧନ ଦେବେ ଗାଜିପୁର କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ବାରାଣସୀ ଅଭିମୁଖେ ଯାତ୍ରା କରିବେ ସେଠାରେ ସେ ଦୀନ୍ଦୟାଲ୍ ହସ୍ତକଳା ସଂକୁଳ ଆଞ୍ଚଳିକ ଶିଖର ବୈଠକରେ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ କାର୍ଯ୍ୟକ୍ରମରେ ଭାଗ ନେବେ ଗୋଟିଏ କିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାର କାରିଗର ଓ ହସ୍ତଶିଳ୍ପୀଙ୍କୁ ସ୍ଥାନୀୟ ଦକ୍ଷତା ଓ କଞ୍ଚାମାଲ୍ ବ୍ୟବହାର କରି ବିଭିନ୍ନ ପ୍ରକାର ପଦାର୍ଥ ଉତ୍ପାଦନ କରିବାକୁ ପ୍ରୋସ୍ଥାହିତ କରାଯାଉଛି ଏହା ଦ୍ୱାରା ସ୍ଥାନୀୟ ଶିଳ୍ପୀ କାରିଗର ବୁଣାକାର ଉପକୃତ ହେବା ସହ ଦେଶୀ ବ୍ୟବସାୟ ମଧ୍ୟ ଉତ୍ସାହିତ ହେଉଛି ଜେକେ ଏନ୍କାଉଣ୍ଟର ଜାଞ୍ଗୁ କାଶ୍ମୀରର ପୁଲ୍ୱାମା ଜିଲ୍ଲା ଅନ୍ତର୍ଗତ ପାଇନ୍ହଞ୍ଚମ୍ ଅଞ୍ଚଳରେ ଗୁଳି ବିନିମୟରେ ଆତଙ୍କବାଦୀ ସଂଗଠନ କ୍ଜେସ୍ ଇ ମହମ୍ମଦର ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ସେମାନନଙ୍କର ପରିଚୟ ଓ ଠିକଣା ଜାଣିବାକୁ କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଛନ୍ତି ନିରାପତ୍ତା ବାହିନୀ ସୂତ୍ରରୁ ପ୍ରକାଶ ଯେ ଆଜି ସକାଳେ ସେହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିରହିଥିବା ଖବର ମିଳିବା ପରେ ଯବାନ ଓ ନିରାପତ୍ତା ବାହିନୀ ସଦସ୍ୟମାନେ ସେଠାରେ ଖାନ୍ତଲାସ କରିଥିଲେ ସେହି ଜାଗାକୁ ଯବାନମାନେ ଘେରିଯିବା ପରେ ହଠାତ୍ ଲୁଚିରହିଥିବା ଆତଙ୍କବାଦୀ ଆଖିବୁଜା ଗୁଳି ଚଳାଇଥିଲେ

ହୋମ୍ ମିନିଷ୍ଟ୍ରି ସାଇବର୍ ସାଇବର ନିରାପତ୍ତାର ବିଭିନ୍ନ ଦିଗ ସଂପର୍କରେ ସ୍କୁଲ୍ ପିଲାମାନଙ୍କୁ ଅବଗତ କରାଇବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏକ ପୁସ୍ତିକା ପ୍ରକାଶ କରିଛି

ସାମାଜିକ ଗଣମାଧ୍ୟମରେ ଅଜଣା ଲୋକଙ୍କଠାରୁ ବନ୍ଧୁତ୍ୱ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ଲାଗି ମଧ୍ୟ ଏଥିରେ କିଶୋର କିଶୋରୀଙ୍କୁ ପରାମର୍ଶ ଦିଆଯାଇଛି ପରିଚୟ ଚୋରି ନିଯୁକ୍ତି ଠକେଇ ଇମେଲ୍ ପ୍ରତାରଣା ଆଦି ସମସ୍ୟାଠାରୁ କିପରି ପିଲାମାନେ ଦୂରେଇ ରହିପାରିବେ ସେ ସଂପର୍କରେ ଏହି ପୁଞ୍ଜିକାରେ ବିସ୍ତୃତ ବର୍ଷ୍ଣନା କରାଯାଇଛି ସାଇବର ଅପରାଧ ପ୍ରତି ସଚେତନ ରହିବା ନେଇ ଜନସାଧାରଣ ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଇଛି

ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ବହୁ ତଳେ ରହିଛି ଏହି ଅବସ୍ଥା ଆହୁରି ଦୁଇ ତିନିଦିନ ଲାଗିରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ପାଶିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ଆକାଶବାଣୀକୁ କହିଛନ୍ତି ଯେ ଦୁଇତିନିଦିନ ପରେ ପଶ୍ଚିମା ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି ଏହା ହେଲେ ଶୀତ ପ୍ରକୋପ ସାମାନ୍ୟ ହ୍ରାସ ପାଇପାରେ

ଘନ କୁହୁଡ଼ି ମଧ୍ୟ ଦିଲ୍ଲୀ ନଗରୀକୁ ଆଚ୍ଛାଦିତ କରି ରଖିଛି

ଶିଳ୍ପ ନୀତି ଏବଂ ପୁଞ୍ଜି ନିବେଶ ପ୍ରୋହାହନ ତଥା ଲୋକସଂପର୍କ ସମେତ ଅନେକ ବିଭାଗ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଛନ୍ତି ବାଲା ବଚନ୍ଙ୍କୁ ଗୃହ ଏବଂ ଜେଲ୍ ବିଭାଗର ଦାୟିତ୍ୱ ମିଳିଥିଲାବେଳେ ତରୁଣ ଭାନୋଟ୍ଙ୍କୁ ଅର୍ଥମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି ବରିଷ୍ଠ ନେତା ଦିଗ୍ ବିଜୟ ସିଂଙ୍କ ପୁତ୍ର ଜୟବର୍ଦ୍ଧନ ସିଂ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦାୟିତ୍ୱ ନେଇଛନ୍ତି

କୃଷି ମନ୍ତ୍ରଣାଳୟ ପକ୍ଷରୁ କାରି ଏକ ବିବୃତ୍ତିରେ କୁହାଯାଇଛି ଏହା ଦ୍ୱାରା ଘରୋଇ ବଜାରରେ ପିଆଜ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିପାରିବ ବର୍ତ୍ତମାନ ବଜାରରେ ପିଆଜ ପ୍ରଚୁର ମାତ୍ରାରେ ପହଞ୍ଚୁଥିବା କାରଣରୁ ମଣ୍ଡିଗୁଡ଼ିକରେ ଏହାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି ମନ୍ତ୍ରଶାଳୟ କହିଛି ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପିଆଜର ରପ୍ତାନୀକୁ ପ୍ରୋସାହନ ପ୍ରଦାନ ପାଇଁ ନିଷ୍କଭି ନିଆଯାଇଛି ଯାହାଫଳରେ ଘରୋଇ ବଜାରର ଦର ସ୍ଥିର ରହିବ

ପ୍ରଥମେ ଦୁଇଟି ମଣିଷବିହୀନ ଯାନ ମହାକାଶକୁ ପଠାଯିବ ଏବଂ ଏହାପରେ ଗୋଟିକରେ ମଣିଷ ପ୍ରେରଣର ଲକ୍ଷ୍ୟ ରହିଛି ମନ୍ତ୍ରିମଣ୍ଡଳର ନିଷ୍କଭି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଭାରତୀୟ ପାରମ୍ପରିକ ଔଷଧପତ୍ର ଓ ଭେଷଜ ବ୍ୟବସ୍ଥା ସଂପର୍କରେ ଏକ ଜାତୀୟ ଆୟୋଗ ପ୍ରତିଷ୍ଠା କରିବା ପାଇଁ ନିଷ୍ପଭି ହୋଇଛି

ସେହିଭଳି ଶିଶୁମାନଙ୍କୁ ଯୌନ ନିର୍ଯାତନା ଘଟଣାରେ ଦୋଷୀ ସାବ୍ୟସ୍ତ ଅପରାଧୀମାନଙ୍କୁ କଠୋରତମ ଦଶ୍ତର ଦଣ୍ଡିତ କରିବା ପାଇଁ ପୋକ୍ନୋ ଆଇନ୍ରେ ସଂଶୋଧନ କରିବାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି ଏ କ୍ଷେତ୍ରରେ ଜଘନ୍ୟ ଅପରାଧ ପାଇଁ ଅପରାଧୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ଶ୍ରୀ ରବିଶଙ୍କର କହିଛନ୍ତି

ଏହା ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆକାଶବାଣୀ ଓ ଦୂରଦର୍ଶନ ସମ୍ବାଦ ବିଭାଗର ୟୁ ଟ୍ୟୁବ ଚ୍ୟାନେଲରେ ମଧ୍ୟ ପ୍ରସାରଣ କରାଯିବ

ହିନ୍ଦି ପ୍ରସାରଣ ପରେ ପରେ ଆକାଶବାଣୀର ସମସ୍ତ ଆଞ୍ଚଳିକ ଭାଷାରେ ଏହା ପ୍ରସାରଣ କରାଯିବ

ପିଏମ୍ ଆଣ୍ଡାମାନ ନିକୋବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଅନେକଗୁଡ଼ିଏ ଭିଭିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବେ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଶ୍ରୀ ମୋଦି କାର୍ନିକୋବର ସ୍ଥିତ ସୁନାମୀ ସ୍କାରକୀ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ଦିବଂଗତ ଆତ୍ମାଙ୍କ ପାଇଁ ନିର୍ମିତ ପ୍ରାଚୀରରେ ଦୀପ ପ୍ରଜ୍ଜଳନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଶ୍ରୀ ମୋଦି ଆରୋଙ୍ଗ୍ଠାରେ ଆଇଟିଆଇର ଉଦ୍ଘାଟନ କରିବା ସହିତ ସେଠାରେ କେତେକ ଭିଭିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ ପରେ ପ୍ରଧାନମନ୍ତ୍ରୀ ପୋର୍ଟବ୍ଲେୟାର୍ରେ ଥିବା ଶହୀଦ ସ୍କତିସ୍ଥଳଠାରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ସହରରେ ଥିବା ସେଲୁଲାର୍ ଜେଲ୍କୁ ମଧ୍ୟ ଶ୍ରୀ ମୋଦି ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ପୋର୍ଟବ୍ଲେୟାର୍ର ସାଉଥ୍ ପଏଣ୍ଟ୍ରେ ପତାକା ଉତ୍ତୋଳନ ସହିତ ମାରିନା ପାର୍କଠାରେ ନେତାକ୍ରୀ ସୁଭାଷ ବୋଷ୍ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ଠଗୁଚ୍ଚ ଅର୍ପଣ କରିବେ

ପ୍ରଧାନମନ୍ତ୍ରୀ ଏକ ସମାବେଶରେ ମଧ୍ୟ ଉଦ୍ବୋଧନ ଦେବେ ବୋଲି ସରକାରୀ ବିବୃତ୍ତିରେ କୁହାଯାଇଛି

ବାଂଲାଦେଶ ମୁଖ୍ୟ ନିର୍ବାଚନ କମିଶନ ଏଥିପାଇଁ ନୂଆଦିଲ୍ଲୀକୁ ଆମନ୍ତ୍ରଣ କରିଥିଲେ ଆୱାମି ଲିଗ୍ ପାର୍ଟିର ନେତା ତଥା କ୍ଷମତାସୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ରେକର୍ଡ ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବାକୁ ଏହି ନିର୍ବାଚନ ଲଢୁଛନ୍ତି ତାଙ୍କର ପ୍ରତିଦ୍ୱନ୍ଦ୍ରୀ ବାଂଲାଦେଶ ନ୍ୟାସନାଲିଷ୍ ପାର୍ଟି ବିଏମ୍ପିର ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା କ୍ଷିଆ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ଦଶ୍ଡ ଭୋଗୁଛନ୍ତି ବିଏମ୍ପି ନେତୂତ୍ୱାଧୀନ କ୍ରାତୀୟ ଓଇକ୍ୟ ଫ୍ରଣ୍ଟ୍ ଶେଖ୍ ହସିନାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ ରାଜନୈତିକ ଦଳ ଏହା ହେବ ବାଂଲାଦେଶର ଏକାଦଶ ସାଧାରଣ ନିର୍ବାଚନ

କ୍ରିକେଟ୍ ମେଲ୍ବୋର୍ଣ୍ଣରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ୍ର୍ କ୍ରିକେଟ୍ ମ୍ୟାଚ୍ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି